ଆକି ସାରାଦେଶରେ ହିନ୍ଦୀ ଦିବସ ପାଳନ କରାଯାଉଛି

ପିଏମ୍ ଦାଉଡ଼ି ବୋହ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତୀୟମାନେ ସାରା ବିଶ୍ୱକ୍ ନିଜର ପରିବାର ବୋଲି ବିଶ୍ୱାସ କରନ୍ତି ଏବଂ ସମସ୍ତଙ୍କ ସହ ମିଳିମିଶି ଚଳିବା ଭାରତର ପରମ୍ପରା ରହିଛି ଦାଉଡ଼ି ବୋହ୍ରା ସମ୍ପ୍ରଦାୟଦ୍ୱାରା ମଧ୍ୟପ୍ରଦେଶର ଇନ୍ଦୋରଠାରେ ଇମାମ୍ ହୁସେନଙ୍କ ଶହୀଦ୍ ସ୍କାରକୀ ଦିବସ ଉପଲକ୍ଷେ ଆଶ୍ରା ଇ ମୁବାରକନ୍ ଉହବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ଭାରତୀୟ ସମାଜ ଏବଂ ଏହାର ପରମ୍ପରା ଦେଶପାଇଁ ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିଛି ସେ କହିଛନ୍ତି ଭାରତୀୟମାନେ ସେମାନଙ୍କର ଅତୀତକ୍ର ନେଇ ଗର୍ବିତ ବର୍ତ୍ତମାନ ଉପରେ ବିଶ୍ୱାସ ଓ ଉଜ୍ଜଳ ଭବିଷ୍ୟତପାଇଁ ଦୃଢ଼ ନିଶିତ ଅଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଇମାନ୍ ହୁସେନ୍ ଶାନ୍ତି ଓ ନ୍ୟାୟପାଇଁ ଶହୀଦ୍ ହୋଇଥିଲେ ଏବଂ ଅନ୍ୟାୟ ବିରୁଦ୍ଧରେ ସେ ସଦାସର୍ବଦା ସ୍ୱର ଉତ୍ତୋଳନ କରିଆସ୍ରଥିଲେ ଭିପି ଭିଜିଟ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ଆଜିଠାରୁ ସର୍ବିଆ ମାଲ୍ଟା ଓ ରୋମାନିଆକୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ

ନ୍ତଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ମଧ୍ୟ ୟୁରୋପ୍ ପାଇଁ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍କ ସଚିବ ଡକ୍ଟର ଅନୁଜ୍ କୁମାର କହିଛନ୍ତି ଉପରାଷ୍ଟ୍ରପତିଙ୍କର ସର୍ବିଆ ଗସ୍ତ ସମୟରେ କୃଷି ଓ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ବହୁ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ଶ୍ରୀ ନାଇଡୁ ରବିବାର ଦିନ ମାଲ୍ଟାରେ ଯାଇ ପହଞ୍ଚବେ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

ଡକ୍ଟର ଅନୁକ୍ କୁମାର କହିଛନ୍ତି ସେହି ୟୁରୋପୀୟ ଦେଶଗୁଡ଼ିକ ସହ ଭାରତର ଐତିହାସିକ ସମ୍ପର୍କ ରହିଛି ଓ ଶ୍ରୀ ନାଇଡୁଙ୍କର ଏହି ଗସ୍ତ ସମ୍ପର୍କକୁ ଆହୁରି ଅଧିକ ମଜବୁତ୍ କରିବା ସହ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧିରେ ସାହାଯ୍ୟ କରିବ

ଏହି କମିଶନ୍ ହେଉଛି ଦୁଇ ଦେଶ ମଧ୍ୟରେ ଏକ ସ୍ଥାୟୀ ସଂସ୍ଥା ଯାହା ପ୍ରତିବର୍ଷ ବସିଥାଏ ଏବଂ ବାଣିଜ୍ୟ ଓ ପୁଞ୍ଜିନିବେଶ ବିଜ୍ଞାନ ଓ କାରିଗରି ବିଦ୍ୟା ସଂସ୍କୃତି ତଥା ଆପୋଷ ସ୍ୱାର୍ଥ ବିଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ଦ୍ୱିପକ୍ଷିୟ ସହଯୋଗ ସଂକ୍ରାନ୍ତରେ ତର୍ଜମା କରାଯାଇଥାଏ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷିୟ ସହଯୋଗକୁ ତର୍ଜମା କରିସାରିଲା ପରେ ଏହି କମିଶନ୍ ନୀତି ସଂକ୍ରାନ୍ତୀୟ ସୁପାରିଶ କରିଥାନ୍ତି ଶ୍ରୀମତି ସ୍ୱରାଜ ଗତକାଲି ମସ୍କୋରେ ପହଞ୍ଚିବା ପରେ ରୁଷ ରାଷ୍ଟ୍ରପତି ସେର୍ଗେ ଲାଭ୍ରୋଭ୍ଙ୍କୁ ସାକ୍ଷାତ କରିଥିଲେ ବୈଦେଶିକ ମୁଖପାତ୍ର ରବିଶ କୁମାର ଟ୍ୱିଟ୍ କରି କହିଛନ୍ତି ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପକ୍ଷିୟ ଓ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ଉତ୍ତମ ଭାବବିନିମୟ ହୋଇଛି ଶ୍ରୀମତୀ ସ୍ୱରାଜଙ୍କ ସମ୍ମାନାର୍ଥେ ରୁଷ ବୈଦେଶିକ ମନ୍ତ୍ରୀ ଏକ ନୈଶ ଭୋଜିସଭାର ମଧ୍ୟ ଆୟୋଜନ କରିଥିଲେ ରୁଷ ଯିବା ବାଟରେ ଶ୍ରୀମତୀ ସ୍ୱରାଜ ଅଞ୍ଚ ସମୟ ପାଇଁ ଅସ୍ଗାବଟ୍ଠାରେ ରହିଥିଲେ ଏବଂ ସେଠାରେ ସେ ତୁର୍କମେନିସ୍ତାନ ବୈଦେଶିକ ମନ୍ତ୍ରୀ ରସିଦ୍ ମେରେଦୋଭ୍ଙ୍କ ସହ ଦ୍ୱିପକ୍ଷିୟ କଥାବାର୍ତ୍ତା କରିଥିଲେ ଏସ୍ସି ଲେପ୍ରସି କୁଷରୋଗରେ ଆକ୍ରାନ୍ତ ଲୋକମାନଙ୍କୁ ସଂରକ୍ଷଣ ଓ ବିଭିନ୍ନ କଲ୍ୟାଣମଳକ ଯୋଜନାର ସୁବିଧା ଲାଭ କରିବାପାଇଁ ସେମାନଙ୍କୁ ଅକ୍ଷମ ସାର୍ଟିଫିକେଟ୍ ପ୍ରଦାନ ସକାଶେ ପୃଥକ୍ ନିୟମ ପ୍ରଶୟନ କରିବା ଉପରେ ବିଚାର କରିବାଲାଗି ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି ଦୀପକ୍ ମିଶ୍ର ଜଷ୍ଟିସ୍ ଏଏମ୍ ଖାନ୍ୱିଲ୍କର ଓ ଡିୱାଇ ଚନ୍ଦ୍ରଚୂଡ଼ କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶମାନ ଜାରି କରି କୁଷ୍ଠ ରୋଗର ବିଲୋପ ଏବଂ କୁଷ୍ଠ ରୋଗରେ ଆକ୍ରାନ୍ତ ଲୋକମାନଙ୍କର ଥଇଥାନପାଇଁ କହିଛନ୍ତି କୁଷ୍ଠରୋଗରେ ଆକ୍ରାନ୍ତ ଲୋକମାନଙ୍କ ପ୍ରତି ପାତର ଅନ୍ତର କରା ନ ଯିବାକୁ ନିର୍ଣ୍ଣିତ କରିବା ଲାଗି ବେସରକାରୀ ଓ ସରକାରୀ ହସ୍କିଟାଲ୍ଗୁଡ଼ିକର ଚିକିତ୍ସା କର୍ମଚାରୀମାନଙ୍କୁ ନିର୍ଦ୍ଦୋ ଦେବାକୁ ଖଣ୍ଡପୀଠ କହିଛନ୍ତି କୁଷ୍ଣରୋଗରେ ଆକ୍ରାନ୍ତ ଲୋକମାନେ ଯେପରି ଏକଘରିଆ ନ ହୁଅନ୍ତି ଓ ସେମାନେ ଯେପରି ସ୍ୱାଭାବିକ ଜୀବନ ଯାପନ କରନ୍ତି ସେଥିପାଇଁ ସଚେତନତା ଅଭିଯାନ ଆରମ୍ଭ କରିବାକୁ ମଧ୍ୟ ଖଣ୍ଡପୀଠ କହିଛନ୍ତି କୁଷ୍ଠରୋଗରେ ଆକ୍ରାନ୍ତ ଲୋକମାନଙ୍କର ସନ୍ତାନସନ୍ତତିମାନଙ୍କ ପ୍ରତି ଯେପରି ପାତର ଅନ୍ତର ନ ହୁଏ ସେଥିପାଇଁ ନିୟମ ପ୍ରଶୟନ କରିବାକୁ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ କହିଛନ୍ତି କୁଷ୍ଠରୋଗର ବିଲୋପ ପାଇଁ ସରକାର ଯଥେଷ୍ଟ ପଦକ୍ଷେପ ନେଉ ନ ଥିବାର ଅଭିଯୋଗ କରି କଣେ ଓକିଲ କରିଥିବା ଆବେଦନର କୋର୍ଟ ଶୁଣାଣି କରୁଥିଲେ ଏସ୍ସି ଡାଉରୀ ଯୌତ୍କକ ନିର୍ଯାତନା ମାମଲାଗୁଡ଼ିକର ବିଚାର ପାଇଁ ଏକ କମିଟି ଗଠନ ସଂକ୍ରାନ୍ତରେ ସୁପ୍ରିମ୍କୋର୍ଟ ପୂର୍ବରୁ ଦେଇଥିବା ତାଙ୍କର ନିର୍ଦ୍ଦେଶକୁ ସଂଶୋଧନ କରିଛନ୍ତି

ଯୌତୁକ ନିର୍ଯାତନା ଆଇନର କଠୋରତାକୁ ହ୍ରାସ କରୁଥିବା ଏକ ରାୟର ସଂଶୋଧନ ଲୋଡ଼ି ସେହି ଆବେଦନଗୁଡ଼ିକ ଦାଏର ହୋଇଥିଲା ପ୍ରଧାନ ବିଚାରପତି ଦୀପକ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ତପୀଠ କହିଛନ୍ତି ଯୌତ୍ରକ ନିର୍ଯାତନା ମାମଲାରେ ଆଗୁଆ ଗିରଫ କିୟା ଆଗୁଆ ଜାମିନ ବ୍ୟବସ୍ଥାକୁ ସୁରକ୍ଷିତ ରଖାଯାଇଛି ସୁପ୍ରିମ୍କୋର୍ଟର ତିନିଜଣିଆ ଖଣ୍ଡପୀଠ ଦେଇଥିବା ରାୟକୁ ସଂଶୋଧନ କରି କୋର୍ଟ କହିଛନ୍ତି ପିଙ୍ଗଳ ଆଇନରେ ଥିବା ତ୍ରଟିକୁ ସାମ୍ବିଧାନିକ ଭାବେ ସଂଶୋଧନ କରିବାକୁ କୋର୍ଟଗୁଡ଼ିକପାଇଁ କୌଣସି ବ୍ୟବସ୍ଥା ନାହିଁ

ସେଗୁଡ଼ିକ ମଧ୍ୟରେ ଅଭିଯୋଗଗୁଡ଼ିକର ପର୍ଯ୍ୟାନ୍ତ ଯାଞ୍ଚ ବିନା ତୁରନ୍ତ ଗିରଫ କରା ନ ଯିବା ଅନ୍ତର୍ଭୁକ୍ତ ଥିଲା ଜଣେ ନିରୀହ ବ୍ୟକ୍ତିଙ୍କ ମାନବାଧିକାରକୁ ଅବଜ୍ଞା କରା ନ ଯିବାପାଇଁ ଏହା କରାଯାଇଥିଲା

ହିନ୍ଦୁ ଦିବସ ଆକି ସାରା ଦେଶରେ ହିନ୍ଦୀ ଦିବସ ପାଳନ କରାଯାଉଛି

ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗୀୟ ମୁଖ୍ୟମାନଙ୍କୁ ରାଜଭାଷା ପୁରସ୍କାର ପ୍ରଦାନ କରିଛନ୍ତି ଭାଷା ବିକାଶ ଦିଗରେ ସେମାନଙ୍କର ବିଶେଷ ଅବଦାନପାଇଁ ଏହି ପୁରସ୍କାର ଦିଆଯାଇଥାଏ ଏହି ଅବସରରେ ସ୍ୱରାଷ୍ଟ ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ହିନ୍ଦୀ ଦେଶକୁ ଯୋଡୁଛି ଏବଂ ସାରା ବିଶ୍ୱରେ ହିନ୍ଦୀ ଭାଷା ପ୍ରତି ସ୍ୱତନ୍ତ୍ର ଆକର୍ଷଣ ରହିଛି ସେ କହିଛନ୍ତି ଗୁଗୁଲ୍ ଫେସ୍ବୁକ୍ ଓ ଅନ୍ୟ ଇଷ୍ଟରନେଟ୍ ମାଧ୍ୟମରେ ହିନ୍ଦୀ ଭାଷାର ବିକାଶ ଦିଗରେ ପଦକ୍ଷେପ ନିଆଯାଇଥିବା ଅତ୍ୟନ୍ତ ଆନନ୍ତର ବିଷୟ

ଅମଳର ପର୍ବ ଭାବେ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଉଥିବା ଏହି ପର୍ବ ଉପଲକ୍ଷେ ଆକି ବିଭିନ୍ନ ଦେବୀପୀଠମାନଙ୍କରେ ନବାନ୍ନ ଭୋଗ ଲଗାଯାଉଛି ନବାନୁ ଭୋଗ ଲାଗି ପରେ ଲୋକମାନେ ନୂଆ ଶସ୍ୟରେ ତିଆରି କରିଥିବା ପିଠା ଓ ଅନ୍ୟାନ୍ୟ ସୁସ୍ୱାଦ୍ ଖାଦ୍ୟ ଆଦାନ ପ୍ରଦାନ କରିଥା'ନ୍ତି ନୂଆଖାଇ ଜୁହାର୍ ଏହି ପର୍ବର ଅତି ବିଶେଷତ୍ୱ

ଭାରତୀୟ ଟିମ୍ ତାଙ୍କ ନେତୃତ୍ୱରେ ମଧ୍ୟ ସ୍ୱର୍ଷପଦକ ବିଜୟୀ ହୋଇଛି

ଆମେରିକାର ହେନରୀ ଲେବରେଟ୍ ଓ କୋରିଆର ଲି ଜେକୟୁନ୍ଙ୍କୁ ଅତିକ୍ରମ କରି ସେ ଏହି ଗୌରବ ଅର୍ଜନ କରିଛନ୍ତି

ଆନ୍ତର୍ଜାତିକ ବନ୍ଧୁକ ଚାଳନା କ୍ରୀଡ଼ା ଫେଡେରେସନ୍ରେ ଭାରତର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ

ଶ୍ରୀକାନ୍ତ ଏହି ପ୍ରତିଯୋଗିତାରୁ ବାହାର ହୋଇଯିବାରେ ବର୍ତ୍ତମାନ ଆଉ କେହିହେଲେ ଭାରତୀୟ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ନାହାନ୍ତି ଅଲ୍ମ୍ପିକ୍ ପଦକ ବିଜେତା ତଥା ଏସୀୟ କ୍ରୀଡ଼ାର ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ଓ ଏଚ୍ଏସ୍ ପ୍ରଶୟ ଗତକାଲି ସିଙ୍ଗଲ୍ସ ପ୍ରତିଯୋଗତାରୁ ବାଦ୍ ପଡ଼ିଥିଲେ ମନୁ ଅଟ୍ରୀ ଓ ବି ସୁମିତ୍ ରେଡ୍ଗୀଙ୍କ ଯୋଡ଼ି ପୁରୁଷ ବିଭାଗ ଡବଲ୍ସ୍ରୁ ବାଦ୍ ପଡ଼ିଯାଇଥିବାବେଳେ ଏନ୍ ସିକ୍କି ରେଡ୍ଡୀ ଓ ପ୍ରଣବ ଜେରୀ ଚୋପ୍ରା ପ୍ରାକ୍ କ୍ୱାର୍ଟର୍ ଫାଇନାଲ୍ରୁ ଗତକାଲି ବାଦ୍ ପଡ଼ିଯାଇଥିଲେ